ଶ୍ରୀନଗରରେ ପରିସ୍ଥିତି ଶାନ୍ତିପୂର୍ଷ ଅଛି ଏବଂ କେତେକ ଘରୋଇ ଯାନବାହନ ଚଳାଚଳ କରୁଛି କେତେକ ସ୍ଥାନରେ ଲୋକମାନେ ରାସ୍ତାରେ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଛି

ଦୋକାନ ବଜାର ଖୋଲିଛି ଓ ଯାନବାହନ ସ୍ୱାଭାବିକ ଭାବେ ଚଳାଚଳ କରୁଛି ଶ୍ରୀନଗରର ଡେପୁଟି କମିଶନର୍ କହିଛନ୍ତି ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବା ପାଖପଡ଼ୋଶୀ ରାଜ୍ୟ ଶ୍ରମିକମାନଙ୍କୁ ସାହାଯ୍ୟ କରିବାପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ଇଦ୍ ପର୍ବ ପାଇଁ ବହୁସଂଖ୍ୟାରେ ଶ୍ରମିକ ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବାରୁ ଉଦ୍ଧମ୍ପୁର ଓ ଜନ୍ମୁ ରେଳଷ୍ଟେସନ୍ରେ ସ୍ୱତନ୍ତ ଟ୍ରେନ୍ ବଗିମାନ ଖଞ୍ଜାଯାଇଛି ରାଜ୍ୟରେ ଖାଦ୍ୟ ପଦାର୍ଥ ପେଟ୍ରୋଲ୍ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ମହକୁଦ୍ ରହିଛି ବୋଲି ଶ୍ରୀନଗର ଡିଭିଜନାଲ୍ କମିଶନର୍ କହିଚ୍ଚନ୍ତି ରୁଷ୍ କେକେ ର୍ଷ୍ କହିଛି ଭାରତୀୟ ସମ୍ଭିଧାନ ଢାଞ୍ଚା ଅଧୀନରେ ଜନ୍ମ୍ର କାଶୁୀର ରାଜ୍ୟ ମାନ୍ୟତାରେ ପରିବର୍ତ୍ତନ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ସାମ୍ଭାଦିକମାନଙ୍କ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ରୁଷ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସେହି ଅଞ୍ଚଳର ପରିସ୍ଥିତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତାକୁ ଉଭୟ ଦେଶ ଅନୁମତି ଦେବେ ନାହିଁ ବୋଲି ଆଶା କରାଯାଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ରହୁ ବୋଲି ରୁଷ୍ ସବୁବେଳେ ସମର୍ଥନ କରିଆସିଛି ଏବଂ ଦୁଇ ଦେଶ ମଧ୍ୟରେ ଥିବା ବିବାଦକୁ ଆପୋଷ କଥାବାର୍ତ୍ତା କରିଆରେ ରାଜନୈତିକ ଓ କ୍ରଟନୈତିକ ମାଧ୍ୟମରେ ସମାଧାନ କରାଯାଉ ବୋଲି ରୁଷ୍ ଚାହୁଁଛି ଏମ୍ଇଏ କାଶ୍ୱୀର ଭାରତ କହିଛି ଏବେ ପାକିସ୍ତାନ ବାସ୍ତବତାକୁ ସ୍ୱୀକାର କରିବା ସହିତ ଅନ୍ୟ ଦେଶମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୂତ୍ତ ରହିବା ଉଚିତ

ସେ କହିଛନ୍ତି ପାକିସ୍ତାନ ଭାବୁଛି ଯଦି ସେହି ଅଞ୍ଚଳରେ ବିକାଶ ଘଟେ ତା'ହେଲେ ସେ ଦେଶ ଜନ୍ମୁ କାଶ୍ମୀରର ଲୋକମାନଙ୍କ ମନରେ ଭ୍ରମ ସୃଷ୍ଟି କରିବାରେ ଅକ୍ଷମ ହେବ ମ୍ରଖପାତ୍ର କହିଛନ୍ତି ଭାରତ ସହିତ କ୍ରଟନୈତିକ ସମ୍ପର୍କକ୍ ନିମ୍ବଗାମୀ କରିବା ଏବଂ ସମ୍ଝୌତା ଏକ୍ପ୍ରେସ୍କୁ ବାତିଲ୍ କରିବା ନେଇ ପାକିସ୍ତାନର ଏକଚାଟିଆ ନିଷ୍କତ୍ତି ସେ କହିଛନ୍ତି ଏହି ନିଷ୍ପଭିର ପୁନର୍ବଚାର କରିବାପାଇଁ ଭାରତ ପଡ଼ୋଶୀ ଦେଶକୁ ଜଣାଇଦେଇଛି ଶ୍ରୀ କୁମାର କହିଛନ୍ତି ଶାନ୍ତି ପ୍ରତିଷ୍ଠା ସହ କାଶ୍ମୀର ପ୍ରସଙ୍ଗକୁ ଯୋଡ଼ିବା ପାଇଁ ପାକିସ୍ତାନର ପ୍ରଚେଷ୍ଟା ବିଫଳ ହୋଇଛି ମୁଖପାତ୍ର ଏକଥା ମଧ୍ୟ ସ୍ୱଷ୍ଟ କରିଛନ୍ତି ଭାରତପାଇଁ ପାକିସ୍ତାନର ବାୟୁସୀମାକୁ ବନ୍ଦ୍ କରିଦିଆଯିବା ଘଟଣା ସତ୍ୟ ନ୍ରହେଁ ରାଜନାଥ ସିସିଏଲ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାରେ କାର୍ଯ୍ୟରତ ଏକାକୀ ପିତାମାନଙ୍କ କ୍ଷେତ୍ରରେ ଶିଶୁ ଯତ୍ନ ଛୁଟି ସମୟସୀମା ବୃଦ୍ଧି ସହିତ ମହିଳା ଅଧିକାରୀମାନଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ଅତିରିକ୍ତ ସୁବିଧା ପ୍ରଦାନ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଅନ୍ୟ ସାଧାରଣ କର୍ମଚାରୀମାନଙ୍କୁ ସମାନ ସୁବିଧା ପ୍ରଦାନ ନିମନ୍ତେ ମଧ୍ୟ ନିର୍ଦ୍ଦେଶନାମା ସରକାରୀ ଇସ୍ତାହାରରେ ପ୍ରକାଶ ପାଇଛି ବର୍ତ୍ତମାନ ସେନାରେ କାର୍ଯ୍ୟରତ ମହିଳା ଅଧିକାରୀମାନଙ୍କ ପାଇଁ ଶିଶୁ ଯତ୍ନ ଛୁଟି ଅନୁମୋଦିତ ହୋଇଛି ସମ୍ପ୍ରତି ସାଧାରଣ କର୍ମଚାରୀଙ୍କ ଶିଶୁ ଯତ୍ନ ଛୁଟି କ୍ଷେତ୍ରରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ କେତେକ ସଂଶୋଧନ କରିଥିବାବେଳେ ପୁରୁଷ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଛୁଟି ସମୟସୀମା ବୃଦ୍ଧି କରାଯାଇଛି

ଆଜି ନ୍ତଆଦିଲ୍ଲୀରେ ଦଳର ପ୍ରବକ୍ତା ରଣ୍ଦୀପ୍ ସୁରଜେଓ୍ବାଲା କହିଛନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟି ପକ୍ଷରୁ ଶ୍ରୀ ଗାନ୍ଦିକୁ ଦଳର ନେତୃତ୍ୱ ନେବାପାଇଁ ଅନୁରୋଧ କରାଯାଇଛି ଏହି ସର୍ବୋଚ୍ଚ ପଦବୀ ପାଇଁ ସେ ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି ବୋଲି କମିଟି କହିଛି ଅଧ୍ୟକ୍ଷ ପଦରେ ନ ରହିବାପାଇଁ ପର୍ବ ନିଷ୍କଭି ଉପରେ ପୁନର୍ବଚାର ପାଇଁ ରାହୁଲ୍ ଗାନ୍ଧି ମନା କରିଦେବା ପରେ କମିଟି ପକ୍ଷରୁ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା

ରଣଦୀପ୍ ସ୍କରଜେଓ୍ବାଲା କହିଛନ୍ତି ଆଜି ସନ୍ଧ୍ୟାରେ କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହୋଇ ଉପଗୋଷୀଗୁଡ଼ିକର ମତାମତ ଗ୍ରହଣ କରାଯିବ କର୍ଣ୍ଣାଟକ ରେନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କର୍ଣ୍ଣାଟକ ଗସ୍ତ କରି ବର୍ଷା ଓ ବନ୍ୟା ପ୍ରଭାବିତ ବେଲାଗାଭି ଓ ବାଗାଲ୍କୋଟ୍ ଅଞ୍ଚଳର ପରିସ୍ଥିତି ସମୀକ୍ଷା କରିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଅଧ୍ଯୁଷିତ ବେଲାଗାଭି ପରିଦର୍ଶନ କରି କେନ୍ଦ୍ର ସରକାର ବନ୍ୟାପୀଡ଼ିତମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ରେଳବାଇ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ମଧ୍ୟ ସେଠାରେ ଉପସ୍ଥିତ ଥିଲେ

ବେଙ୍ଗାଲୁରୁଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ ପରେ ଶ୍ରୀ ୟେଦିୟୁରାପ୍ସା ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିଥିଲେ

ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲାରେ ଜଳପ୍ଲାବିତ ଅଞ୍ଚଳରେ ଜଳସ୍ତର ହ୍ରାସ ପାଉଥିବାବେଳେ ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି ଏହି ଜିଲ୍ଲାରେ ବର୍ଷା ବନ୍ଦ୍ ହୋଇଥିବାରୁ ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଅଧିକାରୀମାନେ କହିଛନ୍ତି ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଚାଲିଥିବାବେଳେ ବନ୍ୟାଘେରରେ ଫଶି ରହିଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି

ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆଜି ବନ୍ୟା କ୍ଷତିଗ୍ରସ୍ତ ବେଲାଗାଭି ପରିଦର୍ଶନ କରିଛନ୍ତି ରିଲିଫ୍ ଶିବିରରେ ବାସଚ୍ୟୁତମାନଙ୍କ ସହ କଥାବାର୍ଭା ପରେ ସେ କହିଛନ୍ତି ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ବିରୋଧି ଦଳ ନେତାମାନଙ୍କ ସହ ଏକ ବୈଠକ କରିବା ଉଚିତ ଏହି ପ୍ରାକୃତିକ ବିପର୍ଯ୍ୟୟଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଇ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଜେଟଲୀ ହସ୍କିଟାଲ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଆଜି ଏମ୍ସ୍ ଯାଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଶ୍ରୀ ଜେଟ୍ଲୀ ବିଭିନ୍ନ ବିଭାଗର ଏକ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଆଇସିୟୁରେ ଚିକିହାଧୀନ ଅଛନ୍ତି

ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଟ୍ୟାକ୍ୱି ଡ୍ରାଇଭର ଓ ଦୂର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍ରୁ ତେଲ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚଥିବା ସ୍ଥାନୀୟ ବାସିନ୍ଦା ବିକେପି ଜଏନିଂ ସମାଜବାଦୀ ପାର୍ଟିର ଦୁଇ ବରିଷ୍ଣ ନେତା ସୁରେନ୍ଦ୍ର ସିଂ ନାଗର ଓ ସଞ୍ଜୟ ସେଠ୍ ଆଜି ବିକେପିରେ ଯୋଗ ଦେଇଛନ୍ତି ବିକେପି ଜାତୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ ନୁଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ସେମାନଙ୍କୁ ସ୍ୱାଗତ କରିଛନ୍ତି ପୂର୍ବରୁ ଏହି ଦୁଇ ନେତା ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ